ଚତ୍ରର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆକି ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି

ଇସ୍ରାଏଲ୍ରେ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଚାଲିଛି

ଇଲେକ୍ସନ୍ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି

ଆନ୍ଧ୍ରପ୍ରଦେଶ ଅରୁଣାଚଳ ପ୍ରଦେଶ ମେଘାଳୟ ମିକୋରାମ୍ ନାଗାଲାଣ୍ଡ ସିକିମ୍ ଆଶ୍ଡାମାନ ଓ ନିକୋବର ଲାକ୍ଷ୍ୟାଦ୍ୱୀପ ତେଲଗଙ୍ଗନା ଓ ଉତ୍ତରାଖଣ୍ଡର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ମତଦାନ ହେବ ଏଥିସହିତ ଆସାମ୍ ବିହାର ଛତିଶଗଡ଼ କାମ୍ମୁ ଓ କାଶ୍କୀର ମହାରାଷ୍ଟ୍ର ମଣିପୁର ଓଡ଼ିଶା ତ୍ରିପୁରା ଉତ୍ତରପ୍ରଦେଶ ଓ ପଣ୍ଟିମବଙ୍ଗରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ ହେବ

ଛତିଶଗଡ଼ର ମାଓ ଉପଦ୍ରତ ବସ୍ତର ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ଭୋଟ୍ ନିଆଯିବ

ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ବିଜେପି ସଭାପତି ଅମିତ ଶାହା ତେଲଙ୍ଗନାର ରଙ୍ଗାରେଡ୍ରୀ କିଲ୍ଲାର ସାମ୍ସାବାଦ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା ଆଜି ବିଜ୍ନୋର୍ ଜିଲ୍ଲାରେ ଏକ ରୋଡ୍ ଶୋ' କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆସାମର ହାଇଲାକାଣ୍ଡି ଜିଲ୍ଲାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ବିଜେପି ନେତା ତଥା ଆସାମ୍ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ନେଦା ଚେୟାର୍ମ୍ୟାନ୍ ହିମନ୍ତ ବିଶ୍ୱଶର୍ମା ଓ ହସ୍ତତ୍ତ ମନ୍ତ୍ରୀ ରଞ୍ଜିତ୍ ଦଉ ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଛନ୍ତି ଆସାମ ଗଣପରିଷଦର ନେତାମାନେ କାଳିଆବୋର୍ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି ଇତିମଧ୍ୟରେ ଚତ୍ରର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ଦେଶର ଜନସାଧାରଣ ବିକାଶ ପଥରେ ଅଗ୍ରସର ହୋଇପାରିବେ

ଜାନ୍ମ କାଶ୍ରାରରେ ସନ୍ତାସବାଦ ଓ ବିଚ୍ଛିନ୍ତାବାଦର ମ୍ରକାବିଲାରେ ସିଆର୍ପିଏଫ୍ର ଭୂମିକାକ୍ ସେ ପ୍ରଶଂସା କରିଛନ୍ତି

ଶହୀଦ୍ ସିଆର୍ପିଏଫ୍ ଯବାନମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ସହାୟତା ପ୍ରଦାନ ପାଇଁ ରାଷ୍ଟ୍ରପତି ବୀର୍ ପରିବାର ଆପ୍ର ଶୁଭାରମ୍ଭ କରିଛନ୍ତି ଏସ୍ସି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ଏକ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଲୋଡ଼ି କରାଯାଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି ସେନ୍ସର ବୋର୍ଡ଼ ଚଳଚ୍ଚିତ୍ରକୁ ସାର୍ଟିଫିକେଟ୍ ପ୍ରଦାନ କରିବା ବାକି ଥିବାରୁ ଏହି ଆବେଦନର କକବିଶସି ଯଥାର୍ଥତା ନାହିଁ

ଇସି ଟାସ୍କ ରେଟ୍ ସିବିଡିଟି ଚେୟାର୍ମ୍ୟାନ୍ ଓ ରାଜସ୍ୱ ସଚିବ ଆଜି ନୂଆଦିଲ୍ଲୀରେ ନିର୍ବାଚନ କମିଶନ୍ଙ୍କୁ ସାକ୍ଷାତ କରି ସମ୍ପ୍ରତି ଆୟକର ବିଭାଗ ଦ୍ୱାରା କରାଯାଇଥିବା ଚଢ଼ଉ ବିଷୟରେ ଆଲୋଚନା କରିଛନ୍ତି ସିବିଡିଟି ଚେୟାରମ୍ୟାନ୍ ପିସି ମୋଦି ଓ ରାଜସ୍ୱ ସଚିବ ଏବି ପାଶ୍ଡେ ଆଜି ନିର୍ବାଚନ କମିଶନକୁ ଯାଇ ଆୟକର ଚଢ଼ଉ ବିଷୟରେ ଜଣାଇଛନ୍ତି ଅନ୍ୟ ପକ୍ଷରେ ବିରୋଧୀ ଦଳ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଆଇନ୍ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ସେମାନଙ୍କୁ ହଇରାଣ ହରକତ କରୁଥିବାର ଦୋଷାରୋପ କରିଛି ପୂର୍ବରୁ ନିର୍ବାଚନ କମିଶନ୍ ରାଜସ୍ୱ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ମଧ୍ୟରେ କାର୍ଯ୍ୟ କରିବାକୁ ସମସ୍ତ ଆଇନ୍ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଥିଲା ଏସ୍ସି ଲାଲ୍ନ ଆର୍କେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ୍ ଆବେଦନକୁ ସିବିଆଇ ସୁପ୍ରିମ୍କୋର୍ଟରେ ବିରୋଧ କରିଛି ପଶୁ ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ କେଲ୍ରେ ଅଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠଙ୍କୁ ସିବିଆଇ କହିଛି ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଲାଲୁ ପ୍ରସାଦ ଯାଦବ ରାଜନୈତିକ କାର୍ଯ୍ୟକଳାପ ପାଇଁ ତାଙ୍କର କାମିନ୍ର ଅପବ୍ୟବହାର କରିପାରନ୍ତି ସିବିଆଇ ପୁଣି କହିଛି ଉଚ୍ଚସ୍ତରରେ ଦୁର୍ନୀତି ପାଇଁ କାମିନ୍ ପ୍ରଦାନ କରାଗଲେ ଏହା ଏକ ଭ୍ରଲ୍ ପରମ୍ପରା ସୃଷ୍ଟି କରିବ

କୋର୍ଟ୍ ଆସନ୍ତାକାଲି ଲାଲୁ ପ୍ରସାଦଙ୍କ ଜାମିନ୍ ଆବେଦନର ଶୁଣାଣି କରିବେ

ସନ୍ତାସବାଦୀମାନଙ୍କ ପାଣ୍ଠି ଯୋଗାଣ ଅଭିଯୋଗରେ ତାଙ୍କୁ ଜେରା କରାଯାଉଛି

ପାଣିପାଗ ବିଭାଗ କହିଛି ଦିଲ୍ଲୀରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ଓ ଆସନ୍ତାକାଲିଠାରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ଦିଲ୍ଲୀରେ ଆକାଶ ଆଂଶିକ ମେଘାଛନ୍ନ ରହିବାର ମଧ୍ୟ ଅନୁମାନ କରାଯାଉଛି

ଇସ୍ରାଏଲ୍ ଭୋଟିଂ ଇସ୍ରାଏଲ୍ରେ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଚାଲିଛି ଉପସ୍ଥିତ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନନ୍ୟାହ୍ ଏପର୍ଯ୍ୟନ୍ତ ପଞ୍ଚମବାର ଲାଗି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ପୂର୍ବତନ ଇସ୍ରାଏଲ୍ ସାମରିକ ବାହିନୀ ମୁଖ୍ୟ ବେନି ଗାଞ୍ଜ ରହିଛନ୍ତି

ସେମାନେ ଅବୈଧ ଭାବେ ଶ୍ରୀଲଙ୍କା ଜଳରାଶିରୁ ମାଛ ଧରୁଥିବାର ଅଭିଯୋଗ କରାଯାଇଛି ମସ୍ୟଜୀବୀମାନଙ୍କୁ ଅଧିକ ଜେରା ପାଇଁ କଙ୍କେସନ୍ତୁରାଇକୁ ନିଆଯାଇଛି

ଏଥିସହିତ ଆୟୋଜକ ଦଳ ଅଧିକ ଗୋଲ୍ ଭିତ୍ତିରେ ଯୋଗ୍ୟତା ହାସଲ କରିଛି ପରବର୍ତ୍ତି ରାଉଣରେ ପ୍ରବେଶ କରିବା ପାଇଁ ଭାରତ ସକାଶେ ଏହି ମ୍ୟାଚ୍ରେ ବିଜୟ ଅପରିହାର୍ଯ୍ୟ ଥିଲା ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ପରସରକୁ ଭେଟିବେ